ସାରା ବିଶ୍ୱରେ ଭାରତରୁ ସର୍ବାଧିକ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି

ସେହିଭଳି ଆସନ୍ତାକାଲି ଭଦ୍ରକସ୍ଥିତ ବାବା ଆଖଶ୍ତଳମଣିଙ୍କ ପୀଠ ଖୋଲିବ ବୋଲି ଜଣାପଡିଛି

ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ୱତ୍ ଆସନ୍ତାକାଲି ଭିଡ଼ିଓ କନଫରେନ୍ୱିଂ ମାଧ୍ଧମରେ ଏହି ସମ୍ମିଳନୀକୁ ଉଦ୍ବୋଧନ ଦେବେ

ଉଦ୍ଯାପନୀ ଉହବରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଭୁବନେଶ୍ୱରରୁ ସେ ବାଲେଶ୍ୱର ଗସ୍ତରେ ଯାଇଛନ୍ତି ଏବଂ ଆଜି ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ମ ରହିଛି